ଏଭଳି ବାର୍ତ୍ତା ଦାୟିତ୍ୱହୀନତାର ପରିଚାୟକ ଓ ସଂପୂର୍ଣ୍ଣ ମିଥ୍ୟା ଏଭଳି ଅମଳକ ବାର୍ତ୍ତା ଦ୍ୱାରା ପରିଚାଳିତ ନ ହେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି

ମୋବାଇଲ୍ ଟାୱାରଗୁଡ଼ିକ ନିମ୍ମାନର ଅଣ ଆୟୋନାଇକ୍ ରେଡିଓ ଫ୍ରିକ୍ୱେନ୍ସି ନିର୍ଗମନ କରୁଛନ୍ତି ଏବଂ ଏହା କୌଣସି ଜୀବନ୍ତ କୋଷ ତଥା ମଣିଷର କ୍ଷତି କରିବାକୁ ଅସମର୍ଥ ଦୂରସଂଚାର ବିଭାଗ ପକ୍ଷରୁ କୁହାଯାଇଛି ରେଡିଓ ଫ୍ରିକ୍ୱେନ୍ସି କ୍ଷେତ୍ର ସୀମା ଧାର୍ଯ୍ୟ ପାଇଁ ନିୟମ ପ୍ରଣୟନ କରାଯାଇଛି ଏବଂ ଅନ୍ତର୍ଜାତୀୟ ସ୍ତରର ଅଣ ଆୟନ ଯୁକ୍ତ ନିର୍ଗମନ ମାନ ନିର୍ଦ୍ଧାରଣ କରାଯାଇଛି

ଏୟାର ଫୋସ୍ କୋଭିଡ୍ ମହାମାରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଚିକିତ୍ସା ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ଭାରତୀୟ ନୌବାହିନୀ ଓ ବିମାନ ବାହିନୀ ପକ୍ଷରୁ ନିରନ୍ତର କାର୍ଯ୍ୟ ଚାଲିଛି

ଜାମ୍ନଗର ଭୋପାଳ ଚଶ୍ଡୀଗଡ଼ ପାନ୍ନାଗଡ଼ ଇନ୍ଦୋର ରାଞ୍ଚ ଆଗ୍ରା ଯୋଧପୁର ବେଗମ୍ପୁଟ୍ ଭୁବନେଶ୍ୱର ପୁଣେ ସୁରତ୍ ରାଇପୁର ଉଦୟପୁର ମୁମ୍ବାଇ ଲକ୍ଷ୍ମୌ ନାଗପୁର ଗ୍ୱାଲିୟର୍ ବିଜୟୱାଡ଼ା ବରୋଦା ଦିମାପୁର ଓ ହିଷ୍ଣନ୍ ଆଦି ସହରରେ ଭାରତୀୟ ବିମାନ ବାହିନୀ ପକ୍ଷରୁ ଚିକିତ୍ସା ସାମଗ୍ରୀ ପହଞ୍ଚାଯାଇଛି

ଏହିସବୁ ମାଲ୍ଗୁଡ଼ିକ ସିଙ୍ଗାପୁର ଦୁବାଇ ଥାଇଲ୍ୟାଣ୍ଡ୍ ବ୍ରିଟେନ୍ ଜର୍ମାନୀ ବେଲ୍ଜିୟମ୍ ଅଷ୍ଟ୍ରେଲିଆ ଇଣ୍ଡୋନେସିଆ ଓ ଇକ୍ରାଏଲ୍ରୁ ଅଣାଯାଇଛି

ଭାରତରେ କୋଭିଡ୍ ମହାମାରୀର ମୁକାବିଲା ପାଇଁ ସହାୟତା କରିବା ସକାଶେ ଫ୍ରାନ୍ସଦ୍ୱାରା ଚାଳିତ 'ଅକ୍ଟିଜେନ ସଲିଡାରିଟି ବ୍ରିକ୍'ର ଅଂଶବିଶେଷ ଭାବେ କାତାରର ହମଦ୍ ବନ୍ଦରରୁ ତରଳ ମେଡିକାଲ୍ ଅକ୍ଟିଜେନ୍ କ୍ରାୟୋଜେନିକ କଣ୍ଟେନର୍ ପରିବହନ ପାଇଁ ଆଇଏନ୍ଏସ୍ ତ୍ରିକଣ୍ଡକୁ ମୁତୟନ କରାଯାଇଛି

ମୁମ୍ଭାଇରେ କ୍ୟାପ୍ଟେନ୍ ହରିଶ୍ ବହୁଗୁଣା ସାମ୍ବାଦିକମାନଙ୍କୁ କହିଛନ୍ତି କାତୀୟ ସ୍ତରରେ କୋଭିଡ୍ର ମୁକାବିଲା ପ୍ରତି ସମର୍ଥନସ୍ୱରୂପ ଭାରତୀୟ ନୌବାହିନୀର ଏହା ଏକ ଉଦ୍ୟମ ବିଦେଶରୁ କୋଭିଡ୍ ରିଲିଫ୍ ସାମଗ୍ରୀ ଭାରତରେ ଆସି ପହଞ୍ଚୁଛି

ଏହି ସୂଚନାଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଅସୁବିଧାଗୁଡ଼ିକ ଦୁର କରିବା ଦିଗରେ ପଦକ୍ଷେପ ନିଆଯାଇପାରିଛି ବାଣିଜ ବିଭାଗ ରପ୍ତାନୀ ଓ ଆମଦାନୀ ଲାଇସେନ୍ନ ସମସ୍ୟା ବହିଃଶୁକ୍ଷ ପୈଠରେ ବିଳୟ ଆମଦାନୀ ଓ ରପ୍ତାନୀ ପାଇଁ ପ୍ରମାଣପତ୍ର ଜନିତ ସମସ୍ୟା ଓ ବ୍ୟାଙ୍କ୍ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାଗୁଡ଼ିକ ଏହି ହେଲପ୍ ଡେସ୍କ ଜରିଆରେ ସମାଧାନ କରାଯାଉଛି ଡବୂଏଚ୍ଓ କୋଭିଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଭାରତରେ ବ୍ୟାପୁଥିବା ବର୍ତ୍ତମାନର କୋଭିଡ ନାଇଷ୍ଟିନ୍ ସଂକ୍ମଣ ଅତ୍ୟନ୍ତ ଭୟାନକ ଓ ଅତିମାତାରେ ବ୍ୟାପିବାର ଲକ୍ଷଣ ଦେଖାଦେଇଛି

ଏଣୁ ବର୍ତ୍ତମାନ ଭାରତରେ ଏହି ଦ୍ୱିତୀୟ ଲହର କୋଭିଡ ସଂକ୍ମଣ ଅତ୍ୟନ୍ତ ଭୟାବହ ବୋଲି କୁହାଯାଉଛି ଏଥିଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଛି ସେନା କୋଭିଡ ହସ୍କିଟାଲ ସେନାବାହିନୀର ପଶ୍ଚିମାଞ୍ଚଳ କମାଣ୍ଡର ଲେପୁନାଣ୍ଟ ଜେନେରାଲ୍ ଆର୍ପି ସିଂ ପଞ୍ଜାବ ହରିଆଣା ଓ ଚଣ୍ଡୀଗଡ଼ରେ ଗୋଟିଏ ଲେଖାଏଁ କୋଭିଡ ହସ୍କିଟାଲ ସ୍ଥାପନ କରିବା ବିଷୟ ଘୋଷଣା କରିଛନ୍ତି କୋଭିଡ ମହାମାରୀର ଦ୍ୱିତୀୟ ସଫ୍ରକ୍ରମଣ କାଳରେ ବହୁସଂଖ୍ୟକ ଲୋକ ଏହାର ଶିକାର ହୋଇଥିବାରୁ ରୋଗୀମାନଙ୍କୁ ସାହାଯ୍ୟ ସମର୍ଥନ କରିବା ପାଇଁ ସେନାବାହିନୀର ପଦକ୍ଷେପ ସ୍ୱରୂପ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଶ୍ରୀ ସିଂ କହିଛନ୍ତି ସେ କହିଛନ୍ତି ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଛାତ୍ରାବାସ ଫରିଦାବାଦର ଅଟଳବିହାରୀ ବାଜପେୟୀ ହସ୍କିଟାଲ ଓ ପଟିଆଲାର ରାଜେନ୍ଦ୍ର ସରକାରୀ ଡାକ୍ତରଖାନାରେ କୋଭିଡ ହସ୍କିଟାଲ କାର୍ଯ୍ୟକ୍ଷମ ହୋଇଛି ମେଣ୍ଟାଲ ହେଲ୍ଥ ସାଂପ୍ରତିକ ମହାମାରୀ ସମୟରେ ଅଧିକାଂଶ ଯୁବକ ଓ ଅଳ୍ପ ବୟସ୍କମାନେ ଗୁରୁତର ମାନସିକ ଚାପରେ ରହୁଥିବାର ଜଣାପଡ଼ିଛି ଡକ୍ଟର ରାମ ମନୋହର ଲୋହିଆ ହସ୍କିଟାଲର ମନୋ ଚିକିତ୍ସା ବିଭାଗର ପ୍ରଫେସର ଡକ୍ଟର ଆର୍ପି ବେନିୱାଲ ଆକାଶବାଣୀ ସମ୍ଭାଦ ସହ ସାକ୍ଷାତ ବେଳେ ବର୍ତ୍ତମାନର ମହାମାରୀ ପରିସ୍ଥିତି ଯୋଗୁଁ ଏକ ଭିନ୍ନ ପ୍ରକାର ସ୍ଥିତି ସୃଷ୍ଟି ହୋଇଛି ଏବଂ ଏଭଳି ପରିସ୍ଥିତି ଶହେବର୍ଷରେ ଥରେ ଦେଖାଦେଇଥିବାରୁ ବିଚଳିତ ହେବାର କୌଣସି କାରଣ ନାହିଁ ଧୈର୍ଯ୍ୟର ସହ ଆଶା ରଖି ଆଗକୁ ବଢ଼ିଲେ ଏହି ସମୟ ମଧ୍ୟ ଚାଲିଯିବ ବୋଲି ସେ କହିଛନ୍ତି ଶିଶୁ ଓ ଯୁବକମାନଙ୍କର ମାନସିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସେ ପିତାମାତାମାନଙ୍କୁ କେତେକ ଉପଦେଶ ଦେଇଛନ୍ତି ଶିଶୁମାନଙ୍କୁ ଶାରୀରିକ କାର୍ଯ୍ୟରେ ବ୍ୟସ୍ତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ପରେ ଛାଡ଼ି ଦିଆଯାଇଛି

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ତା'ପରେ ଏକ ଅକ୍ଟିଜେନ ଟ୍ୟାଙ୍କରକୁ ତୁରନ୍ତ ଡକାଯାଇଥିଲା ଓ ଅକ୍ଟିଜେନ ଯୋଗାଣକୁ ପୁନଃସ୍କାପିତ କରାଯାଇଥିଲା ନେପାଳ ଗମେଣ୍ଟ ନେପାଳର ନିମ୍ବ ସଦନରେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଆସ୍ଥାସୂଚକ ଭୋଟରେ ହାରିଯିବାରୁ ନୂଆ ସରକାର ଗଠନ କରିବା ପାଇଁ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପାର୍ଲାମେଷ୍ଟରେ ପ୍ରତିନିଧିତ୍ୱ କରୁଥିବା ଦୁଇଟି ଦଳ ମେଣ୍ଟ କରି ସରକାର ଗଠନ କରିବା ପାଇଁ ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି ବିରୋଧୀଦଳ ନେତା ସେର୍ ବାହାଦୂର ଦେଓବା ପୁଷ୍ପକମଳ ଦହାଲ ଏବଂ ଉପେନ୍ଦ୍ର ଯାଦବ ରାଷ୍ଟ୍ରପତି ବିଦ୍ୟାଦେବୀ ଭଶ୍ଡାରୀଙ୍କୁ ଭେଟି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି ଆଜି ସେ ଦେଶର ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ଅଧିବେଶନ ପରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି

ରାତିରେ ରାଷ୍ଟ୍ରପତି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ବିଭିନ୍ନ ରାଜନୈତିକ ଦଳକୁ ନିମନ୍ତ୍ରଣ ଜଣାଇଥିବାର ଖବର ମିଳିଛି